ଏଥିପାଇଁ 'ସ୍ୱଚ୍ଛ ମହୋହବ' ନାମକ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ବିଭିନ୍ନ ରାଜ୍ୟ ଓ ସହରକୁ ପୁରସ୍କାରମାନ ପ୍ରଦାନ କରାଯିବ ପ୍ରଧାନମନ୍ତ୍ରୀ ବିଭିନ୍ନ ହିତାଧିକାରୀ ସ୍ୱଚ୍ଛାଗ୍ରହୀ ଓ ସଫେଇ କର୍ମଚାରୀମାନଙ୍କ ସହ ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ କଥାବାର୍ତ୍ତା କରିବେ

ଏସ୍ସି ପିଏମ୍ କେୟାରସ୍ ଫଣ୍ଡ କୋଭିଡ ନାଇଷ୍ଟିନ୍ ପାଇଁ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠି ଅଧୀନରେ ସଂଗୃହୀତ ହେଉଥିବା ଅର୍ଥକୁ କାତୀୟ ଦୁର୍ବିପାକ ସହାୟତା ପାଣ୍ଠିକୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେବା ଲାଗି ସୁପ୍ରିମକୋର୍ଟ ମନା କରିଦେଇଛନ୍ତି ଜଷ୍ଟିସ ଅଶୋକ ଭୂଷଣ ଆର୍ସୁଭାଷ ରେଡ୍ଜି ଓ ଏମ୍ଆର୍ଶାହାଙ୍କ ଖଣ୍ଡପୀଠ ପିଏମ୍ କେୟାର୍ସ ପାର୍ଷିକୁ କରାଯାଉଥିବା ଦାନ ଦାତବ୍ୟ ଟ୍ରଷ୍ଟ ପାର୍ଷି ବୋଲି ଉଲ୍ଲେଖ କରିଛନ୍ତି କୋର୍ଟ କହିଛନ୍ତି ଏନ୍ଡିଆର୍ଏଫ୍କୁ ଅର୍ଥ ଦାନ କରିବା ପାଇଁ କୌଣସି ବୈଧାନକ ନିଷେଧାଞ୍ଜା ଲାଗୁ କରାଯାଇନାହିଁ ଖଣ୍ଡପୀଠ କହିଚ୍ଚନ୍ତି ପିଏମ୍ କେୟାର୍ସ ଫଣ୍ଡ ଅଧୀନରେ ସଂଗୃହିତ ଅର୍ଥ ଏନ୍ଡିଆର୍ଏଫ୍ଠାରୁ ସମ୍ପର୍ଣ୍ଣ ଭିନ୍ନ ଏକ ଜାତୀୟ କୋଭିଡ୍ ନାଇଷ୍ଟିନ୍ ଯୋଜନା ପ୍ରସ୍ତୁତ ପାଇଁ ହୋଇଥିବା ଏକ ଆବେଦନର ଶୁଶାଶି କରି କୋର୍ଟ୍ କହିଚ୍ଚନ୍ତି ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଯୋଜନା କୋଭିଡ୍ ନାଇଷ୍ଟିନ୍ର ମୁକାବିଲା ପାଇଁ ବେଶ୍ ସକ୍ଷମ ବିଜେପି ସଭାପତି ଜେପି ନଡ୍ଡା ସୁପ୍ରିମ୍କୋର୍ଟଙ୍କ ନିଷ୍କଭି ବିରୋଧୀଦଳ ଗୁଡ଼ିକ ପାଇଁ ଏକ ଉପଯୁକ୍ତ ଜବାବ ବୋଲି ବର୍ଣ୍ଣନା କରିଛନ୍ତି ଶ୍ରୀ ନଡ୍ଡା କହିଛନ୍ତି କଂଗ୍ରେସ ପାର୍ଟି ଓ ଏହାର ମିତ୍ଦଳ ଗୁଡ଼ିକର ଶତ ଚେଷ୍ଟା ସତ୍ତ୍ୱେ ସତ୍ୟ ଲୋକଲୋଚନକୁ ଆସିଛି ସେ କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଭିଯୋଗଗୁଡ଼ିକୁ ଲୋକମାନେ ବାରମ୍ଭାର ପ୍ରତ୍ୟାଖ୍ୟାନ କରୁଛନ୍ତି ଓ ପିଏମ୍ କେୟାର୍ସ ପାର୍ଶିକୁ ମୁକ୍ତ ହସ୍ତରେ ଦାନ କରୁଛନ୍ତି କେନ୍ଦ୍ର ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ ମଧ୍ୟ ବିରୋଧୀ ଦଳଗ୍ରଡ଼ିକର ସମାଲୋଚନା କରି ପିଏମ୍ କେୟାର୍ସ ପାର୍ଷି ସଂକ୍ରାନ୍ତରେ ସୁପ୍ରିମ୍କୋର୍ଟଙ୍କ ରାୟ ସମସ୍ତ ଭୁଲ ଧାରଣାକୁ ଦୂର କରିଦେଇଛି ବୋଲି କହିଛନ୍ତି ସେ କହିଛନ୍ତି ପିଏମ୍ କେୟାର୍ସ ପାର୍ଶିକୁ କରାଯାଉଥିବା ସମସ୍ତ ଦାନର ସ୍ୱଚ୍ଚ ଉପାୟରେ ଉପଯୋଗ କରାଯାଉଛି ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ପିଏମ୍ କେୟାର୍ସ ପାଶ୍ଚି ଉପରେ ସୁପ୍ରିମ୍କୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି ସେ କହିଛନ୍ତି ସତ୍ୟର ବିଜୟ ହୋଇଛି ଓ ମିଥ୍ୟା ପରାଜୟ ବରଣ କରିଛି ଶ୍ରୀ ଜାବଡେକର କହିଛନ୍ତି ଦେଶର ଜନସାଧାରଣ ସେମାନଙ୍କ ସାମର୍ଥ୍ୟ ଅନୁସାରେ ପିଏମ୍ କେୟାର୍ସ ପାର୍ଷିକୁ ଦାନ କରୁଛନ୍ତି କୋଭିଡ ଷ୍ଟାଟସ୍ କୋଭିଡ ସଂକ୍ରମଣଠାରୁ ଏ ମଧ୍ୟରେ ଦେଶରେ ଗୋଟିଏ ଦିନ ଭିତରେ ସର୍ବାଧିକ ସଂଖ୍ୟକ ସଂକ୍ରମିତ ଲୋକ ଆରୋଗ୍ୟଲାଭ କରିବା ସହ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି

ଭାରତ ଏହାର ନମ୍ବନା ପରୀକ୍ଷା କ୍ଷମତା ବୃଦ୍ଧିକରିବାକୁ ପ୍ରୟାସ ଜାରି ରଖିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ନମୂନା ପରୀକ୍ଷା ସଂକ୍ରମିତମାନଙ୍କର ଚିହ୍ନଟ ଓ ଚିକିତ୍ସା ରଣକୌଶଳ ଯୋଗୁଁ ଏହି ସଫଳତା ହାସଲ କରାଯାଇଛି ମନ୍ତ୍ରଣାଳୟ କହିଛି କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକର ପ୍ରଶାସକମାନଙ୍କ ସଂକଳ୍ପବଦ୍ଧତା ଯୋଗୁଁ ଅଧିକରୁ ଅଧିକ ନମୂନା ପରୀକ୍ଷା କରାଯାଇପାରୁଛି ଓ ସଂକ୍ରମିତ ଲୋକମାନଙ୍କୁ ଶୀଘ୍ର ଚିହ୍ନଟ କରାଯାଇପାରୁଛି ଫଳରେ ଦୈନିକ ନମ୍ରନା ପରୀକ୍ଷା ଦ୍ରତଗତିରେ ବୃଦ୍ଧି ପାଉଛି ସପ୍ତାହ ଭିତ୍ତିରେ ନମ୍ବନା ପରୀକ୍ଷାରେ ମଧ୍ୟ ଦ୍ରତ ବୃଦ୍ଧି ଘଟିଛି

ସରକାର ଦେଶରେ ଅଧିକରୁ ଅଧିକ ପରୀକ୍ଷାଗାର ସ୍ଥାପନ କରିବା ପାଇଁ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରୁଛନ୍ତି

ପିଏମ୍ ଆଡଭାଇଜରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ୍ ନାଇଣ୍ଟିନ୍ ଦୃଷ୍ଟିରୁ ବର୍ଷା ରତ୍ ସମୟରେ ସମସ୍ତ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଦେଶର ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ସେ କହିଛନ୍ତି ବର୍ଷା ରତ୍ନରେ ଭୂତାଣୁ ଜନିତ ରୋଗ ବ୍ୟାପିଥାଏ ଓ ସେ ଦୃଷ୍ଟିରୁ ଲୋକମାନଙ୍କୁ ଅଧିକ ସତର୍କ ରହିବା ନିହାତି ଜରୁରୀ ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ପରିସ୍ଥିତିର ନିରନ୍ତର ଅନୁଧ୍ୟାନ କରୁଛନ୍ତି ଓ କ୍ଷତିଗ୍ରସ୍ତ ଲୋକମାନଙ୍କର ଯତ୍ନ ନେବା ଦିଗରେ ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି ଭିପି ଇନୋଭେସନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କହିଛନ୍ତି ନବୀକରଣକୁ ଏକ ଜନ ଆନ୍ଦୋଳନରେ ପରିଣତ କରାଯିବା ଆବଶ୍ୟକ

ସେ କହିଛନ୍ତି ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟକ୍ରମଠାରୁ ଆହୁରି ଅଧିକ ଉଚ୍ଚସ୍ତରର ବିଷୟଗୁଡ଼ିକ ଉପରେ ଚିନ୍ତା କରିବା ପାଇଁ ସୁଯୋଗ ପ୍ରଦାନ କରିବା ଲାଗି ସେମାନଙ୍କ ମଧ୍ୟରେ ନୃଆନୃଆ ବିଷୟଗୁଡ଼ିକ ସମ୍ବନ୍ଧରେ ତଥ୍ୟ ଓ ଉଦ୍ୟୋଗପତି ପ୍ରତିଭା ଭଳି ବିଷୟ ଗୁଡ଼ିକର ପ୍ରସାର କରାଯିବା ଉଚିତ୍ ସେ କହିଛନ୍ତି ମାନବ ଜାତିର ବିକାଶରେ ନୂଆ ନୂଆ ଉଦ୍ଭାବନ ସର୍ବଦା ପ୍ରମୁଖ ସ୍ଥାନ ଗ୍ରହଣ କରିଆସିଛି ଉପରାଷ୍ଟ୍ରପତି କହିଛନ୍ତି ନୂଆ ନୂଆ ଉଦ୍ଭାବନ କ୍ଷେତ୍ରରେ ଭାରତର ଏକ ଗୌରବମୟ ଇତିହାସ ରହିଛି ବିଶେଷକରି ଶ୍ଚନ୍ୟ ଓ ଦଶମିକ ବ୍ୟବସ୍ଥା ଉଭାବନ ଠାରୁ ଆରମ୍ଭ କରି ବିଂଶ ଶତାବ୍ଦୀର ଉଭାବନ ଗୁଡ଼ିକ ପର୍ଯ୍ୟନ୍ତ ଭାରତର ବିଶ୍ୱକୁ ଅନେକ ଅବଦାନ ରହିଛି ସେ କହିଛନ୍ତି ଭାରତ ବିଶ୍ୱଗୁରୁ ଭାବେ ନିଜକୁ ପ୍ରତିଷ୍ଠିତ କରାଇପାରିଥିଲା ଶ୍ରୀ ନାଇଡୁ କହିଛନ୍ତି ଭାରତ ବିଶ୍ୱରେ ଏହାର ବୌଦ୍ଧିକ ପ୍ରାଧାନ୍ୟ ବଳବତ୍ତର ରଖିବ ଓ ପୁର୍ନବାର ବିଶ୍ୱକୁ ନୂଆ ନୂଆ ଦିଗ୍ଦର୍ଶନ ପ୍ରଦାନ କରିବ ଏହି ର୍ୟାଙ୍କିଙ୍ଗ୍ରେ କେନ୍ଦ୍ରୀୟ ସହାୟତା ପ୍ରାପ୍ତ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ଆଇଆଇଟି ମାଡ୍ରାସ୍ ପୁନର୍ବାର ଶୀର୍ଷ ସ୍ଥାନ ଅଧିକାର କରିଛି

ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ଓଡ଼ିଶାର କିଟ୍ ଶୀର୍ଷ ସ୍ଥାନରେ ରହିଛି

ପୁଣେର କଲେଜ୍ ଅଫ୍ ଇଞ୍ଜିନିୟରିଂ ରାଜ୍ୟ ସହାୟତା ପ୍ରାପ୍ତ ସ୍ୱୟଂଶାସିତ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ଶୀର୍ଷ ସ୍ଥାନରେ ରହିଛି ଅଶୋକ ଲାବାସା ନିର୍ବାଚନ କମିଶନର ଅଶୋକ ଲାବାସା ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ସେ ଫିଲିପାଇନ୍ସ ସ୍ଥିତ ଏସୀୟ ବିକାଶ ବ୍ୟାଙ୍କ୍ର ଭାଇସ୍ ପ୍ରେସିଡେଣ୍ଟ ଭାବେ ଆସନ୍ତା ମାସରୁ କାର୍ଯ୍ୟ ଭାର ଗ୍ରହଣ କରିବେ ଶ୍ରୀ ଲାବାସା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ତାଙ୍କର ଇସ୍ତଫା ପତ୍ର ଦେଇଛନ୍ତି ଚଳିତ ମାସ ଶେଷ ସୁଦ୍ଧା ତାଙ୍କୁ ରିଲିଭ୍ କରିବା ପାଇଁ ସେ ଅନୁରୋଧ କରିଛନ୍ତି ଏସୀୟ ବିକାଶ ବ୍ୟାଙ୍କ୍ ଗତ ମାସରେ ତାଙ୍କର ନିଯୁକ୍ତି ବିଷୟ ଘୋଷଣା କରିଥିଲା